ମୋଦି ଏକୁଆଇ ଇନ୍ଫରମାଲ ମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସହ ଦ୍ୱିତୀୟ ଅଣଆନୁଷ୍ଠାନିକ ବୈଠକରେ ଯୋଗଦେବା ପାଇଁ ଅଳ୍ପସମୟ ପୂର୍ବେ ଚେନ୍ନାଇରେ ଯାଇ ପହଞ୍ଚୁଛନ୍ତି ତାମିଲନାଡ଼ୁ ରାଜ୍ୟପାଳ ବନୱାରିଲାଲ ପୁରୋହିତ ମୁଖ୍ୟମନ୍ତ୍ରୀ ଏଡାପାଡି ପଲାନିସ୍ୱାମୀ ବରିଷ୍ଣ ମନ୍ତ୍ରୀଗଣ ଓ ବିଜେପି ତଥା ଅଂଶୀଦାର ଦଳର ନେତାମାନେ ତାଙ୍କୁ ବିମାନ ବନ୍ଦରଠାରେ ସ୍ୱାଗତ ଜଣାଇଥିଲେ ଶ୍ରୀ ଜିନ୍ପିଙ୍ଗ ଆଜି ଅପରାହୁରେ ଚେନ୍ନାଇରେ ଆସି ପହଞ୍ଚଲା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୃତ୍ୟ ପ୍ରଦର୍ଶନ ଦ୍ୱାରା ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ ଚେନ୍ନାଇସ୍ଥିତ ହୋଟେଲ ପର୍ଯ୍ୟନ୍ତ ଯିବା ବାଟରେ ଶିଶୁମାନେ ପତାକା ହଲାଇ ତାଙ୍କୁ ସ୍ୱାଗତ କଣେଇବେ

ଉଭୟେ ଆଜି ୟୁନେସ୍କୋ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ଅର୍ଜୁନ ତପସ୍ୟା ବଟରବଲ ପଞ୍ଚରଥ ଓ ସୋର୍ ଟେମ୍ପୁଲକୁ ପରିଦର୍ଶନ କରିବେ ଶ୍ରୀ ମୋଦି ବ୍ୟକ୍ତିଗତ ଭାବେ ଏହି ସ୍ଥଳୀଗୁଡ଼ିକୁ ତାଙ୍କୁ ବୁଲି ଦେଖାଇବେ ପରେ ଶ୍ରୀ ମୋଦି ଚୀନ୍ ରାଷ୍ଟ୍ରପତିଙ୍କ ପାଇଁ ସୋର୍ ମନ୍ଦିର ନିକଟରେ ରାତ୍ରିଭୋଜି ସଭାର ଆୟୋଜନ କରିବେ ଉଭୟ ନେତାଙ୍କର ପ୍ରଥମ ଦିନର ମାଲାପୁରମ ପରିଦର୍ଶନ ଚେନ୍ନାଇର କଳାକ୍ଷେତ୍ର ସଂସଦ ପକ୍ଷରୁ ଶାସ୍ତୀୟ ନୂତ୍ୟ ପରିବେଷଣ ସହ ଶେଷ ହେବ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିତୀୟ ଅଣଆନୁଷ୍ଠାନିକ ବୈଠକ ଆସନ୍ତାକାଲି ମାମଲାପୁରମ୍ ସହରରେ ଅନୁଷ୍ଠିତ ହେବ ଉଭୟ ନେତାଙ୍କ ମଧ୍ୟରେ ପ୍ରଥମେ ବ୍ୟକ୍ତିଗତ ସ୍ତରୀୟ ବୈଠକ ହେଲାପରେ ପ୍ରତିନିଧ୍ୟସରୀୟ କଥାବାର୍ତ୍ତା ହେବ

ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ କୋବିନ୍ଦ କହିଛନ୍ତି ମହାରାଜା ଜୟଚାମରାଜ ୱାରିୟର ଜଣେ ବିଚକ୍ଷଣ ଶାସକ ଓ ଦକ୍ଷ ପ୍ରଶାସକ ଥିଲେ ସେ କହିଛନ୍ତି ଭାରତ ଯେତେବେଳେ ସ୍ୱାଧୀନତା ପାଇଲା ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ରାଜାରାଜୁଡା ଶାସନ ଅଧୀନରେ ଥିବା ରାଜ୍ୟଗୁଡ଼ିକୁ ଭାରତରେ ମିଶ୍ରଣ ପାଇଁ ଅନୁମତି ଦେଇଥିଲେ ଉଦ୍ୟୋଗ ସ୍ଥାପନ ପାଇଁ ତାଙ୍କର ସମର୍ଥନ ଯୁଗଯୁଗ ଧରି ପ୍ରେରଣା ଯୋଗାଇବ ବୋଲି ରାଷ୍ଟ୍ରପତି କହିଛନ୍ତି

ପରେ ଏହି କମ୍ପାନୀର ନାମ ହିନ୍ଦୁସ୍ତାନ ଏରୋନୈଟିକ୍ଟ ରଖାଯାଇଛି ତିନିଦିନିଆ ଗସ୍ତରେ ଯାଇ ଶ୍ରୀ କୋବିନ୍ଦ ଗତକାଲି କର୍ଣ୍ଣାଟକରେ ପହଞ୍ଚଥିଲେ

ଏହି ନେତାମାନେ ହେଲେ ଯଓ୍ୱାର୍ ମିର୍ ନୁର୍ ମହମ୍ମଦ ଏବଂ ସୋୟାବ୍ ଲୋନେ ମିର୍ ଜଣେ ପୂର୍ବତନ ପିଡିପି ବିଧାୟକ ଲୋନେ କଂଗ୍ରେସ ଦଳର ହୋଇଥିବାବେଳେ ନୂର୍ ମହମ୍ମଦ ଏନ୍ସିପିର ଜଣେ କର୍ମୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପଭି ନିଆଯାଇଥିଲା

ଗତକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯାଇଥିଲା

ଜାତିସଂଘର ସ୍ଥାୟୀ ମିଶନରେ ଅବସ୍ଥାପିତ ଭାରତର ପ୍ରଥମ ସଚିବ ପୌଲମି ଡ୍ରିପାଠୀ ପାକିସ୍ଥାନର ନାମ ଉଲ୍ଲ୍ଲ୍ଖ ନକରି କହିଛନ୍ତି କାମ୍ମୁ କାଶ୍ମୀରର ସ୍କୁଲ ପିଲାମାନଙ୍କୁ ହିଂସାକାର୍ଯ୍ୟରେ ଲିପ୍ତ କରିବା ପାଇଁ ଉଗ୍ରବାଦ ଆଦର୍ଶ ଶିକ୍ଷା ଏବଂ ସନ୍ତାସବାଦୀ ଗୋଷୀଗୁଡ଼ିକ ପାଇଁ ନିଯୁକ୍ତି ଦେବା ବିଷୟରେ ପଡୋଶୀ ଦେଶ ପକ୍ଷରୁ ଯାହା କୁହାଯାଇଛି ତାହା ସମସ୍ତଙ୍କ ମନରେ ସନ୍ଦେହ ସ୍ନୁଷ୍ଟି କରୁଛି ଜାତିସଂଘ ସାଧାରଣ ପରିଷଦର ତୃତୀୟ କମିଟି ଅଧିବେଶନରେ ପାକିସ୍ତାନର ବିଦାୟୀ ରାଷ୍ଟ୍ରଦ୍ୱତ ମଲିହା ଲୋଧିଙ୍କ ବୟାନର ପ୍ରତିଉତ୍ତରରେ ଶ୍ରୀମତୀ ତ୍ରିପାଠୀ କହିଛନ୍ତି ଭାରତର ଆଭ୍ୟନ୍ତରୀଣ ବ୍ୟାପାର ସଂକ୍ରାନ୍ତରେ ଜଣେ ପ୍ରତିନିଧି ଅଯଥା ମନ୍ତବ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ ଶିଶୁ ଅଧିକାର ସୁରକ୍ଷା ଓ ବିକାଶ ଶୀର୍ଷକ ବୈଠକବେଳେ ପାକିସ୍ତାନର ବିଦାୟୀ ପ୍ରତିନିଧି ମଲିହା ଲୋଧି ଏଭଳି ବିବୃଭି ଦେଇଥିଲେ ଶ୍ରୀମତୀ ତ୍ରିପାଠୀ କହିଛନ୍ତି ଶିଶ୍ରମାନଙ୍କ ଅଧିକାର ସଂକ୍ରାନ୍ତରେ ଆଭିମ୍ରଖ୍ୟ ବଦଳିଥିବା ସତ୍ତ୍ୱେ ସେମାନଙ୍କ ପ୍ରତି ସ୍ୱଯୋଗ ଷେତ୍ରରେ ପାତରଅନ୍ତର ସଶସ୍ତ ଯୁଦ୍ଧରେ ମ୍ରତୟନ ସନ୍ତାସବାଦ ଓ ଦାରିଦ୍ର୍ୟ ତଥା ମାନବୀୟ ସଙ୍କଟ ଭଳି ପରିସ୍ଥିତି ଦେଇ ଶିଶ୍ରମାନେ ଗତି କର୍ତ୍ଥନ୍ତି ଗଭ୍ କିଏସ୍ଟି ଦ୍ରବ୍ୟ ଓ ସେବା କର ବାବଦ ରାଜସ୍ୱ ବୃଦ୍ଧି ପାଇଁ ଆବଶ୍ୟକ ଉପାୟ ବାହାର କରିବାକୁ ସରକାର ଏକ କମିଟି ଗଠନ କରିଛନ୍ତି ଏଥିରେ ବିଭିନ୍ନ ରାଜ୍ୟର ଜିଏସ୍ଟି କମିଶନର୍ ଏବଂ କେନ୍ଦ୍ର ସରକାରଙ୍କ ଅଧିକାରୀ ଅଛନ୍ତି ଜିଏସ୍ଟି ବାବଦ ଟିକସ କାହିଁକି କମୁଛି ତାହା ଅନୁଧ୍ୟାନ କରି ତୁରନ୍ତ ଏହାକୁ ରୋକିବା ସହ ଏ ବାବଦ ରାଜସ୍ୱ ଆଦାୟ କିପରି ବଢ଼ିବ ତାହାର ବାଟ ବାହାର କରିବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ଆବଶ୍ୟକ ପଡ଼ିଲେ କମିଟି ଏ କ୍ଷେତ୍ରରେ କେତେକ ସଂସ୍କାରବାଦୀ ପଦକ୍ଷେପ ବିଷୟରେ ମଧ୍ୟ ଅର୍ଥମନ୍ତ୍ରଣାଳୟକୁ ସୁପାରିସ କରିପାରିବେ ସେହିଭଳି ଯେଉଁ ଟିକସ ପୈଠ ହେଉଛି ତାହାର ଦୁରୁପଯୋଗ ଏବଂ ହିସାବପତ୍ର ତ୍ରଟିବିଚ୍ୟୁତିକୁ ରୋକିବାପାଇଁ ମଧ୍ୟ କମିଟିକୁ କୁହାଯାଇଛି ମହାରାଷ୍ଟ୍ର ତାମିଲ୍ନାଡୁ ଉତ୍ତର ପ୍ରଦେଶ ପଣ୍ଟିମବଙ୍ଗ ଓ ପଞ୍ଜାବର ଜିଏସ୍ଟି କମିଶନର୍ କେନ୍ଦ୍ରୀୟ ପ୍ରମୁଖ ଜିଏସ୍ଟି କମିଶନର୍ ଏବଂ କେନ୍ଦ୍ର ରାଜସ୍ୱ ବିଭାଗର ଯୁଗ୍କ ସଚିବ ଏହି କମିଟିର ସଦସ୍ୟ ଅଛନ୍ତି ସେପ୍ଟେମ୍ବର ମାସରେ ଜିଏସ୍ଟି ଆଦାୟ କମିବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ଆଡ୍ ଜେକେ ବିଡିସି ପୋଲ୍ସ ବିଜେପି କହିଛି ଜାନ୍ଧୁ କାଶ୍ମୀରରେ ମୂଳସ୍ତରରେ ଗଣତନ୍ତ୍ରକୁ ମଜଭୁତ କରିବା ଏବଂ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ନୀତି ପ୍ରତି ରାଜ୍ୟବାସୀ ବିଶେଷକରି କାଶ୍ମୀର ଉପତ୍ୟକାର ଲୋକମାନେ ବିପୁଳ ସମର୍ଥନ ଜଣାଇଛନ୍ତି ରାଜ୍ୟ ବିଜେପି ଶାଖା ସାଧାରଣ ସମ୍ପାଦକ ୟୁଧବିର ସେଠୀ ଗତକାଲି ଜାନ୍ମୁରେ ଏକ ବିବୃତ୍ତିରେ କହିଛନ୍ତି ଏହି ନିର୍ବାଚନ ପାଇଁ ବହୁ ସଂଖ୍ୟକ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି ଯାହାକି ନ୍ୟାସନାଲ କନ୍ଫରେନ୍ସ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ଓ କଂଗ୍ରେସ ନେତାମାନଙ୍କ ମୁହଁରେ ଏକ ଶକ୍ତ ଚାପୁଡା ବୋଲି ବିବେଚନା କରାଯାଉଛି ଏହିସବୁ ଦଳଗୁଡ଼ିକ ରାଜ୍ୟରେ ଗଣତନ୍ତ୍ରର ବିକାଶ ପାଇଁ କଦାପି ପଦକ୍ଷେପ ନେଇନଥିଲେ ଶ୍ରୀ ସେଠୀ କହିଛନ୍ତି ବର୍ତ୍ତମାନ କାଶ୍ମୀର ଉପତ୍ୟକାରେ ଯେଉଁଭଳି ରାଜନୈତିକ ହାବଭାବ ଦେଖିବାକୁ ମିଳୁଛି ସେଥିରୁ ଜଣାପଡୁଛି ପାରିବାରିକ ଶାସନରୁ ମୁକ୍ତି ପାଇବା ପାଇଁ ଉପତ୍ୟକାର ଲୋକମାନେ ଅତ୍ୟନ୍ତ ଆଗ୍ରହୀ ସେ କହିଛନ୍ତି କାଶ୍ମୀରର ରାଜନୈତିକ ନେତାମାନେ ଉପତ୍ୟକାର ଲୋକମାନଙ୍କୁ ପଥଭ୍ରଷ୍ଟ କରାଇଛନ୍ତି ଏବଂ ନିଜର ସ୍ୱାର୍ଥ ପାଇଁ ସେମାନଙ୍କୁ ବ୍ୟବହାର କରିଛନ୍ତି ପିଏମ୍ ମେସେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶିଷ୍ଟ ସମାଜସେବକ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

ଦେଶ ଗଠନ ପାଇଁ ତାଙ୍କର ଅବଦାନ ସବୁଦିନ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମୋଦି କହିଛନ୍ତି ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜନ୍ମଦିନରେ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶ୍ରୀ ମୋଦି କହିଛନ୍ତି କୟପ୍ରକାଶ ନାରାୟଣ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ଦେଶରେ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ତାଙ୍କର ମହନୀୟ ଅବଦାନକୁ ଦେଶବାସୀ ଯୁଗ ଯୁଗ ଧରି ମନେରଖିବେ ୟୂପି ହିନ୍ଦି ସାଇନ୍ସ ଉତ୍ତରପ୍ରଦେଶର ଲକ୍ଷ୍ନୌ ନଗରୀରେ ପ୍ରଥମ ଦୁଇଦିନିଆ କାତୀୟ ହିନ୍ଦୀ ବିଜ୍ଞାନ ଲେଖକ ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଉଛି ସାରା ଦେଶର ଏକହଜାରରୁ ଊର୍ଦ୍ଧ୍ୱ ବିଜ୍ଞାନ ଲେଖକ ଏହି ସମ୍ମିଳନୀରେ ଯୋଗଦେବେ ବୋଲି ଆମର ସମ୍ଭାଦଦାତା ଜଣାଇଛନ୍ତି ହିନ୍ଦୀ ବିଜ୍ଞାନ ଲେଖାର ବିକାଶ ପାଇଁ ହିନ୍ଦୀ ଭାଷାର ବିଜ୍ଞାନ ଲେଖକମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା ପାଇଁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି